ଦେଶୀୟ ଉପାଦ ବ୍ୟବହାର ଓ ପ୍ରୋସାହନ ପାଇଁ ପ୍ରଧାନମନ୍ତୀଙ୍କ ଆହ୍ବାନ

ଏହା ମଧ୍ଧ ଦେଶମାତ୍କାର ଏକ ପ୍ରକାର ସେବା ବୋଲି ସେ କହିଛନ୍ତି ଏକ ଆତ୍କନିର୍ଭର ରାଷ୍ଟ୍ର ବିଶ୍ୱାସ ଓ ବନ୍ଧ୍ରତାର ପରମ୍ପରା ଏବଂ ଭ୍ରାତୃତ୍ୱର ଭାବନା ଆଦି ଆଦର୍ଶ ସହ ଦେଶ ଆଗକୁ ବଢ଼ିପାରିବ ବୋଲି ପ୍ରଧାନମନ୍ତୀ କହିଛନ୍ତି

ସେହିପରି କଟକ ସହରରୁ ଆଜି କଣେ ସଂକ୍ରମିତ ବ୍ୟକ୍ତି ଚିହ୍ବଟ ହୋଇଥିବା ସିଏମ୍ସି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ଏହାକୁକ ଦୃଷିରେ ରଖ୍ ନିଜକୁ ସୁରକ୍ଷିତ ରଖିବାପାଇଁ ଅଧିକ ସଚେତନ ହେବାପାଇଁ ସିଏମ୍ସି ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି

ଏବେ ତାଳଧ୍ୱଜ ରଥର ଦକ୍ଷିଣମୋଡ କାର୍ଯ୍ୟ ଚାଲିଛି

ପୁଲିସ୍ ଓ ବନ ବିଭାଗ ଘଟଶାସ୍ଛଳରେ ପହଞ୍ ତଦନ୍ତ କର୍ବଛନ୍ତି